ନବମ ଦିନରେ ଭାରତକୁ ମିଳିଲା ଗୋଟିଏ ସ୍ୱର୍ଷ୍ଣ ତିନୋଟି ରୌପ୍ୟ ଓ ଗୋଟିଏ ବ୍ୱୋଞ୍ଜ ପଦକ

ବିଜେପି ଶାସିତ ରାଜ୍ୟଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ଜନକଲ୍ୟାଣ ଯୋଜନାଗ୍ରଡ଼ିକର ଏହି ବୈଠକରେ ସମୀକ୍ଷା କରାଯିବ

ଏହି ଦିନିକିଆ ବୈଠକରେ ବିଭିନ୍ନ ରାଜ୍ୟର ଉପମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବେ ଗମେଣ୍ଟ ଡ୍ରୋନ୍ ବ୍ୟବସାୟିକ ଉଦ୍ଦେଶ୍ୟରେ ଡ୍ରୋନ୍ର ନିରାପଦ ବ୍ୟବହାର ସଂକ୍ରାନ୍ତ ନୀତିକୁ ସରକାର ଅନୁମୋଦନ କରିଛନ୍ତି ଏହା ଆସନ୍ତା ଡିସେମ୍ବର ପହିଲାରୁ କାର୍ଯ୍ୟକାରୀ ହେବ ଏ ସଂପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଏଣିକି ବ୍ୟବସାୟିକ ଉଦ୍ଦେଶ୍ୟରେ ଡ୍ରୋନ୍ର ବ୍ୟବହାରକୁ ଅନୁମତି ମିଳିବ

ରେଡ୍ ଜୋନ୍ରେ ଡ୍ରୋନ୍ ଚଳାଚଳ କରିପାରିବ ନାହିଁ ୟେଲୋ ଜୋନ୍ରେ ଡ୍ରୋନ୍ ଚଳାଚଳ ପାଇଁ ନିୟନ୍ତ୍ରିତ ଆଦେଶ ପ୍ରଦାନ କରାଯିବ ତେବେ ଗ୍ରୀନ୍ ଜୋନ୍ରେ ଡ୍ରୋନ୍ ଚଳାଚଳ ପାଇଁ ବିଶେଷ କିଛି ଅସୁବିଧା ରହିବ ନାହିଁ

ତାଲିକାଭୁକ୍ତ କେତେକ ଉକୁଷ୍ଟ ବେସରକାରୀ ହସ୍କିଟାଲ୍ ଓ ସରକାରୀ ହସ୍କିଟାଲ୍ରେ ଚିକିତ୍ସା ବ୍ୟବସ୍ଥା କରାଯିବ ଜେକେ ଡିଜିପି ଜାନ୍ମୁ କାଶ୍ମୀର ପୁଲିସ୍ ମୁଖ୍ୟ ଏସ୍ପି ବୈଦ କହିଛନ୍ତି କାଶ୍ମୀରରେ ସ୍ଥାନୀୟ ଯୁବକମାନେ ସନ୍ତାସବାଦୀ ସଂଗଠନରେ ସାମିଲ ହେବା ଘଟଣା ଚଳିତ ମାସରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ପୁଲିସ୍ ବାହିନୀ ଯୁବକମାନଙ୍କୁ ନିୟୋକିତ କରିବା ପ୍ରୟାସର ଏହା ପରିଣାମ ବୋଲି ସେ କହିଛନ୍ତି ଶ୍ରୀ ବୈଦ ଆହୁରି କହିଛନ୍ତି କାଶ୍ମୀରର ନିରାପତ୍ତା ପରିସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଘଟିଛି

ବର୍ତ୍ତମାନ ଚାଲିଥିବା ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ପାଇଥିବା ଜାମ୍ପୁ କାଶ୍ମୀରର ଅନ୍ତର୍ଜାତୀୟ ଉସୁ ଖେଳାଳୀ ସୂର୍ଯ୍ୟଭାନୁ ପ୍ରତାପ ସିଂଙ୍କୁ ମଧ୍ୟ ଡକୁର ବୈଦ୍ ଅଭିନନ୍ଦନ ଜଣାଇଛନ୍ତି

ସିବିଏସ୍ଇ କେରଳ କେରଳ ବନ୍ୟାରେ ଯେଉଁ ଛାତ୍ରଛାତ୍ରୀମାନଙ୍କ ବୋର୍ଡ ପରୀକ୍ଷାର ଶିକ୍ଷାଗତ କାଗଜପତ୍ର ହଜିଯାଇଛି କିମ୍ବା ନଷ୍ଟ ହୋଇଯାଇଛି ସେମାନଙ୍କୁ ଡିଜିଟାଲ୍ ମାର୍କସିଟ୍ ଦେଶାନ୍ତରଣ ପ୍ରମାଣପତ୍ର ଓ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ଯୋଗାଇ ଦେବା ପାଇଁ ସିବିଏସ୍ଇ ନିଷ୍ପଭି ନେଇଛି

ସିବିଏସ୍ଇ ' ପରିଣାମ୍ ମନ୍ଜୁଶା' ନାମରେ ଏହାର ନିଜସ୍ୱ ଓ୍ୱେବ୍ସାଇଟ୍ ଶୈକ୍ଷିକ ଭଣ୍ଡାର ବିକଶିତ କରାଇ ଏହାକୁ ଡିଜିଲକର୍ ସହିତ ଏକୀକୃତ କରାଇଛି ପରୀଶାମ ମନ୍ଜୁଶା ବା ଡିଜିଲକର୍ ମାଧ୍ୟମରେ ପ୍ରଦାନ କରାଯାଉଥିବା ଶୈକ୍ଷିକ ପ୍ରମାଣପତ୍ରଗୁଡ଼ିକରେ ସିବିଏସ୍ଇ ପରୀକ୍ଷା ନିୟନ୍ତ୍ରକଙ୍କ ଡିକିଟାଲ ସ୍ୱାକ୍ଷରକୁ ସନ୍ଦିବେଶିତ କରାଯାଇଛି ଯାହା ଆଇଟି ଆଇନ ଅନୁଯାୟୀ ବୈଧ ଅଟେ

ହାନୁଇଠାରେ ତୃତୀୟ ଭାରତ ମହାସାଗର ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ ବିଶ୍ୱର ସମସ୍ତ ଜଳପଥର ପ୍ରବେଶପଥ ଭାରତ ମହାସାଗର ଏବଂ ଏହା ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ସୁରକ୍ଷା ଓ ସ୍ଥିରତା ବିନା ଏହି ଅଞ୍ଚଳର ଆର୍ଥିକ ଲାଭ ଉଠାଇବା ସହଜ ନୁହେଁ ବୋଲି ସେ କହିଛନ୍ତି ଭାରତ ମହାସାଗର ଅଞ୍ଚଳରେ ଏକ ଶାନ୍ତି ଓ ସ୍ଥିରତାର ବାତାବରଣ ସୃଷ୍ଟି ପାଇଁ ଭାରତ ତା'ର ବୈଦେଶିକ ନୀତିରେ ଗୁରୁତ୍ୱ ଦେଉଛି ସାମୁଦ୍ରିକ ସମ୍ପଦର ଉପଯୋଗ ସହିତ ସାମୁଦ୍ରିକ ସୁରକ୍ଷା ଅଙ୍ଗାଙ୍ଗୀଭାବେ ଜଡ଼ିତ ହୋଇଥିବାରୁ ଭାରତର ବୈଦେଶିକ ନୀତିରେ ଏହା ପ୍ରତିଫଳିତ ହୋଇଛି

ଏହିସବୁ ହ୍ରଦରୁ ନଗରୀକୁ ପାଣି ଯୋଗାଇ ଦିଆଯାଇଥାଏ

ମୁମ୍ୟାଇ ନଗରୀକୁ ଭତ୍ସା ହ୍ରଦରୁ ପ୍ରାୟ ଅଧା ପାଣି ଯୋଗାଇ ଦିଆଯାଇଥାଏ

କର୍ଣ୍ଣାଟକ କାଲାମିଟି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଦଳ ରାଜ୍ୟରେ ଘଟିଯାଇଥିବା ପ୍ରାକୃତିକ ବିପର୍ଯ୍ୟୟର କ୍ଷୟକ୍ଷତି ଆକଳନ କରିଛି

କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ବିବରଣୀ ପ୍ରସ୍ତୁତ କରି ଆର୍ଥିକ ସହାୟତା ପାଇଁ କେନ୍ଦ୍ରକୁ ପଠାଇବାକୁ କୁମାରସ୍ୱାମୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଜାଭେଲିନ୍ ଥ୍ରୋରେ ଗତକାଲି ନିରଜ ଚୋପ୍ରା ସ୍ୱର୍ଷପଦକ ଜିତିବା ସହ ପ୍ରଥମ ଭାରତୀୟ ଭାବେ ଏହି ସଫଳତା ହାସଲ କରିଛନ୍ତି ଏହାଛଡ଼ା ଦୌଡ଼କୁଦ ପ୍ରତିଯୋଗିତାରେ ଭାରତୀୟ ପ୍ରତିଯୋଗିମାନେ ଭଲ ପ୍ରଦର୍ଶନ କରି ତିନୋଟି ରୌପ୍ୟ ପଦକ କିତିଛନ୍ତି

ଅଲିମ୍ପିକୁ ରୌପ୍ୟ ବିଜେତା ପିଭି ସିନ୍ଧ ମଧ୍ୟ ନିଜ ପାଇଁ ଅନ୍ତତଃ ରୌପ୍ୟ ପଦକ ପକ୍ଟା କରିଛନ୍ତି ଆଜି ସେ ବ୍ୟାଡମିଣ୍ଟନ ସିଙ୍ଗିଲ୍ସର ଫାଇନାଲ୍ ମ୍ୟାଚ୍ ଖେଳିବେ ମହିଳା ବ୍ୟାଡମିଷ୍କନ ଫାଇନାଲ୍ରେ ପ୍ରବେଶ କରିବାରେ ସିନ୍ଧୁ ପ୍ରଥମ ଭାରତୀୟ